ଗ୍ରାମାଅଳର ଯୁବଗୋଷୀଙ୍କୁ ମହ୍ୟ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ଆବଶ୍ୟକ

ଏହି ଅବସରରେ ଶ୍ରୀ ପ୍ରଧାନ ଏହି ପୁସ୍ତକ ଜରିଆରେ ଓଡ଼ିଶାର ମହିଳାମାନଙ୍କ ପ୍ରତି ଥିବା ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ୱକୁ ରାଜ୍ୟର ସବୁ ମା ଭଉଣୀଙ୍କ ପାଖରେ ପହଞାଇବ କୁ ପରାମର୍ଶ ଦେଇଛନ୍ତି

ନେତାକୀଙ୍କର କୟନ୍ତୀ ବର୍ଷେ ପର୍ଯ୍ୟନ୍ତ ପାଳନ ସକାଶେ ଏହି ଉଚ୍ଚସ୍ତରୀୟ କମିଟି ବିଭିନ୍ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ନିଷ୍ବଉି ଗ୍ରହଶ କରିବ ଏହି କମିଟି ଦିଲ୍ଲୀ କୋଲକାତା ତଥା ନେତାଜୀ ଏବଂ ଆକାନ୍ଦହିନ୍ ଫୌଜ ସହିତ ଜଡିତ ଅନ୍ୟାନ୍ୟ ସ୍ଚାନ ତଥା ବିଦେଶରେ ବିଭିନ୍ କାର୍ଯ୍ୟକ୍ରମ ପାଇଁ ମାର୍ଗଦର୍ଶନ କରିବ ଏହି କମିଟିରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ସମେତ ପଣିବଙ୍ଗ ନାଗାଲାଣ୍ଡ ମଣିପୁର ମିଜୋରାମ ତ୍ରିପୁରାର ମୁଖ୍ୟମନ୍ତୀମାନେ ସାମିଲ ହୋଇଛନ୍ତି

ଫଳରେ ଆଭ୍ୟନ୍ତରୀଣ ଓ ଉପକ୍ଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଶୀତ ଅନୁଭ୍ରତ ହେବା ସ୍ୟାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି